ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି

ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନ୍ତଷ୍ୟାନ ନିଆଯିବ ବୋଲି ସେ କହିଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷିତ ହେବାକୁଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଷ ପ୍ରସ୍ତାବକୁ ମଞ୍ଚୁରୀ ମିଳିପାରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଖୁବ୍ କମ୍ ସମୟ ଥିବାବେଳେ ଏହି କ୍ୟାବିନେଟ୍ ବୈଠକରେ ବହୁ ପ୍ରସ୍ତାବକୁ ମଞ୍ଠୁରୀ ମିଳିବାର ସମ୍ଭାବନା ରହିଛି

ଏବେ ଏହି ଘଟଣା ପାକିସ୍ତାନ ଟେଲିଭିଜନରେ ମଧ ପ୍ରସାରିତ ହୋଇଛି

ସ୍ଟଚନାଯୋଗ୍ୟ ଶହୀଦ୍ ମନୋଜ୍ଙ୍ଙ ଗାଁ ଶ୍ରୁଶାନରେ ଶେଷକୃତ୍ୟ ଚାଲିଥିବା ସମୟରେ ବିଧାୟକ ଦେବାଶିଷ ସାମନ୍ତରାୟ ଶହୀଦ୍ଙ୍ ଦାଦାଙ୍ଙ୍ ଦୁର୍ବ୍ୟବହାର କରିଥିଲେ ପରବର୍ଭୀ ସମୟରେ ଏହି ଭିଡ଼ିଓ ସାମାଜିକ ଗଶମାଧ୍ଧମରେ ଚର୍ଚ୍ଚିତ ହୋଇଥିଲା

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳେ ଶ୍ରୀକୀଉଙ୍କୁ ଦର୍ଶନ ଲାଗି ସେ ଶ୍ରୀମନ୍ଦିରକୁ ଯିବେ

ଏଥି ସକାଶେ ଟେଶ୍ଡର୍ କାର୍ଯ୍ୟ ଶେଷ ହୋଇଛି

ଅନ୍ଲାଇନ୍ ସଂଗ୍ରହରେ ରାକ୍ୟ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ତୀ ସଚିବାଳୟରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଏ ସମ୍ମର୍କରେ ସ୍ଚନା ଦେଇଛନ୍ତି

ଏହି ଶିବିରରେ ବହୁ ପ୍ରଶିକ୍ଷକ ଯୋଗଦେଇ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି